ଆସନ୍ତା ଆଠ ତାରିଖର୍ ପାରାଦ୍ୱୀପକୁ ଚାଲିବ ମେମୁ ଟ୍ରେନ୍

ତେଶୁ ପେଟ୍ରୋଲ ଓ ଡିଜେଲରୁ ଭ୍ୟାଟ୍ କମାଇବା ଦାବିରେ ଆଜି ରାଜ୍ୟ ବିଜେପି ରାଜରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ମାଷ୍ଟରକ୍ୟାକ୍ଷିନ୍ଠାରେ ଦଳର କର୍ମୀମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନୁ ନାରା ଦେଇଛନ୍ତି

ଗତକାଲି ସୁପ୍ରିମକୋର୍ଟ ତାଙ୍କ କାମିନ ଆବେଦନ ଖାରଜ୍ କରିଦେଇଥିଲେ ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବାରୁ କୋର୍ଟ ତାଙ୍କ ଜାମିନ୍ ଖାରଜ କରିଥିଲେ

ସେ ଦୃଷ୍ଟିରୁ ବିଭିନ୍ନ ସ୍ଚାନରେ ଛାତ୍ର ଅଶାନ୍ତି ଦେଖାଦେଇଥିବା ଖବର ଆମର ହସ୍ତଗତ ହୋଇଛି

ଗିରଫ ବ୍ୟକ୍ତିମାନେ ପୁରୀ ସହର ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି

ହିଂସାକାଣ୍ଡ ପାଇଁ ସେମାନେ ମଙ୍ଗଳାଘାଟ ସମେତ କେତେକ ଅଞ୍ଞଳର ଅସାମାଜିକ ଯୁବକଙ୍କୁ ନିୟୋକିତ କରିଥିଲେ ଏଥିପାଇଁ ବଡ଼ଧରଣର ଆର୍ଥକ କାରବାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଶାପଡିଛି